ସୂଚନାଯୋଗ୍ୟ ଏବେବି କିଛି ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟସ ଅକ୍ତିଆର କରି ରଖିଥିବା ଜଶାପଡିଛି

ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ପରିସ୍ରିତି ଉତେଜନାପୂର୍ଶ୍ଣ ରହିଛି

ସୂଚନାଯୋଗ୍ୟ ଦୀର୍ଘଦିନହେବ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଛାତ୍ରୀନିବାସରେ ଅବ୍ୟବସ୍ଥା ସମେତ କେତେକ ମୌଳିକ ସମସ୍ୟାର ସମାଧାନ ଦାବିକରି ଏହି ଆନ୍ଦୋଳନ କରିଛନ୍ତି

ତେଣୁ ପ୍ରଶାସନ ଏଭଳି ଦଲାଲମାନଙ୍କ ବିରୁଦ୍ଧରେ ଦୃତ୍ କାର୍ଯ୍ୟାନୁଷ୍ଷାନ ନେବାପାଇଁ ସାଧାରଣରେ ଦାବି ହୋଇଛି

ଏଥିସହିତ ମାଗଣା ଔଷଧ ବିତରଣକୁ ଦୃଷିଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ

ଦୀର୍ଘସମୟର ଉଦ୍ଧମ ପରେ ବାଲିରୁ ସିଙ୍ଗାପୁରରୁ ଆସିଥିବା ଏମ୍ଭି ଚିତା କାହାଜକୁ ଗଭୀର କଳକୁ ପଠାଇବାରେ ସଫଳ ହୋଇଛି

ଡେବେ ରାତି ହୋଇଯିବାରୁ ବଳିଙ୍କ ଶବସକାର କରାନଯାଇ ଆଜି ବ୍ୟବଛେଦ ପରେ କରାଯାଇଥିବା ଜଶାଯାଇଛି